କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଭୟ ଆଜି ଦିଲ୍ଲୀ ଯାଇଛନ୍ତି କଟକ ଫିରିଙ୍ଗିବଜାର ଅଞ୍ଞଳର ଗୋବିନ୍ଦ ମୋଦୀ ଓ ସରିତା ମୋଦୀଙ୍କ ପୁଅ ଅଭୟ ଏଥପାଇଁ ବେଶ୍ ଉସାହିତ

ସେଥିରେ କୃତକାଯ୍ୟ ହେବା ପରେ ନବମ ଶ୍ରେଶୀ ଛାତ୍ର ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି